ଜୟଶଙ୍କର କରୋନା ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଇରାନରେ ଅଟକି ରହିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ କରୋନା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ ନିମନ୍ତେ ଇରାନ ସରକାରଙ୍କ ସହ ଆଲୋଚନା ଜାରି ରହିଛି ଇରାନ କରୋନା ଭୂତାଣୁ ସଂକ୍ରମଣର ଅଧିକ ପ୍ରଭାବିତ ଦେଶ ମଧ୍ୟରେ ରହିଛି ଶ୍ରୀ ଜୟଶଙ୍କର କହିଛନ୍ତି ଏ ପର୍ଯ୍ୟନ୍ତ ଇରାନରେ ଥିବା କୌଶସି ଭାରତୀୟ ମସ୍ୟଜୀବୀଙ୍କୁ କରୋନା ଭୂତାଣୁ ସଫକ୍ରମଣ ହୋଇନଥିବା କଣାପଡ଼ିଛି ଡଃ ଜୟଶଙ୍କର କହିଛନ୍ତି ଇରାନର କ୍ୱମ୍ରୁ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି

ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ସଂଜୀବ କୁମାର କହିଛନ୍ତି କରୋନା ଭୂତାଣୁ ସଂକ୍ରମିତ ତିନଜଣ ଲୋକ ଦିଲ୍ଲୀ ଜମ୍ମୁ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି

ଜାମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନ୍ସଲ୍ଙ୍କ କହିବା ଅନୁଯାୟୀ ଜାନ୍ଧୁ ସହରର ସତୱରୀ ଏବଂ ସରୱାଲ ଅଞ୍ଚଳରେ ଏହି ଲୋକଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି

ଜାଞ୍ଗୁରେ କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ହୋଇଥିବା ରକ୍ତ ନମୁନା ପରୀକ୍ଷା ପଜିଟିଭ୍ ଆସିଛି କି ନାହିଁ ତାହା ସେ ସ୍ୱଷ୍ଟ କରି ନାହାନ୍ତି ସେ କହିଛନ୍ତି ଚଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ଇଟାଲୀ କରୋନା ସାରା ବିଶ୍ୱରେ ଇଟାଲୀ ଦ୍ୱିତୀୟ ବୂହତ୍ କରୋନା ସଂକ୍ରମିତ ଦେଶ ଭାବରେ ଦକ୍ଷିଣ କୋରିଆକୁ ଅତିକ୍ରମ କରିଛି

କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି

ଜାନୁୟାରୀ ମାସଠାରୁ ଏହା ସବୁଠାରୁ କମ୍ ମୃତ୍ୟୁ ସଂଖ୍ୟା ବୋଲି କୁହାଯାଉଛି

ସିବିଆଇ ଅଫିସରମାନଙ୍କ କହିବା ଅନୁସାରେ ମ୍ରମ୍ଭାଇସ୍ଥିତ ତାଙ୍କର ତିନୋଟି ବାସଭବନ ଓ କାର୍ଯ୍ୟାଳୟରେ ଏହି ଖାନତଲାସି କରାଯାଉଛି

ସଂଖ୍ୟାଲଘ୍ର ବ୍ୟାପାର ମନ୍ତ୍ରଣାଳୟ କହିଛି ସଂଖ୍ୟାଲଘ୍ର ସଂପ୍ରଦାୟର ମହିଳାମାନଙ୍କ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ସ୍ତରରେ କ୍ଷମତାପନ୍ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି

ଏହି ତାଲିମଗୁଡ଼ିକୁ ଘରିବ୍ ନବାଜ ସ୍ୱରୋଜଗାର ଯୋଜନା ଶିଖୋ ଔର କମାଓ ଯୋଜନା ଏବଂ ନଇମଞ୍ଜିଲ୍ ଯୋଜନା ମାଧ୍ୟମରେ ଦିଆଯାଇଛି

ମନ୍ତ୍ରଶାଳୟ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ପ୍ରତିଭା ବିକାଶ କରିବା ଲକ୍ଷ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଲାଗୁ କରୁଛି

ପୋଲିସ୍ କହିଛି ସେହି ଗ୍ରାମର ଅର୍ଚାଡ ଇଲାକାରେ ସନ୍ତାସବାଦୀମାନେ ଲୁଚିରହିଥିବା ବିଷୟରେ ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ସଂଘର୍ଷର ସ୍ତ୍ରପାତ ହୋଇଥିଲା

ମୃତ ସନ୍ତାସବାଦୀମାନେ କୁଲଗାମ୍ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ଯବାନମାନେ ସମଗ୍ର ଅଞ୍ଚଳକୁ ଘେରାଉ କରି ଲୁଚିରହିଥିବା ଅନ୍ୟ ସନ୍ତାସବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ଅଭିଯାନ ଆରମ୍ଭ କରିଦେଇଛନ୍ତି

ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ଉଦ୍ଧାର କରି ସାଉଦି ପ୍ରେସ୍ ସଂସ୍ଥା କହିଛି ଆନ୍ତର୍ଜାତିକ ସ୍ତରରେ କରୋନା ସଂକ୍ରମଣକୁ ରୋକିବାପାଇଁ ଏହି ସାମୟିକ କଟକଶା କ୍ରାରି କରାଯାଇଛି ସେଠାରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ସାମୟିକ ଭାବେ କାର୍ଯ୍ୟ ବନ୍ଦ୍ ଘୋଷଣା କରାଯାଇଛି ସାଉଦି ସରକାର ଜରୁରୀକାଳୀନ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ରଣଜୀ ଫାଇନାଲ୍ ରଣଜୀ ଟ୍ରଫି ଫାଇନାଲ୍ରେ ସୌରାଷ୍ଟ୍ର ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା

ଏହି ମ୍ୟାଚ୍ ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଛି ସୌରାଷ୍ଟ୍ର ପାଇଁ ଭାରତୀୟ ଟେଷ୍ କ୍ରିକେଟର ଚେତେଶ୍ୱର ପ୍ରଜାରା ଖେଳୁଥିବା ବେଳେ ବେଙ୍ଗଲ ପାଇଁ ଭାରତୀୟ ଟିମ୍ର ରିଦ୍ଧିମାନ ଶାହା ଖେଳୁଛନ୍ତି ସୁଦୀପ ଘରାମି ବେଙ୍ଗଲ ପାଇଁ ତାଙ୍କର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି ଉଭୟ ଦଳ ବିଜୟୀ ହେବାର ଆଶା ବାନ୍ଧି ବସିଛନ୍ତି ସୌରାଷ୍ଟ୍ର ଦଳ ବିଜୟୀ ହେଲେ ଏହା ତା'ର ଚତ୍ରର୍ଥ ରଣଜୀଟ୍ରଫି ହେବ

ପୂର୍ବରୁ ସେମିଫାଇନାଲ୍ରେ ବେଙ୍ଗଲ କର୍ଣ୍ଣାଟକକୁ ହରାଇଥିବା ବେଳେ ସୌରାଷ୍ଟ୍ର ଗୁଜରାଟକୁ ହରାଇଥିଲା